ଆମ ପ୍ରତିନିଧିଙ୍କ ସ୍ଚନା ଅନୁସାରେ ଉଭୟ ଆସନରେ ବିକୁ ଜନତା ଦଳର ପ୍ରାର୍ଥୀମାନେ ସେମାନଙ୍ଙ ନିକଟତମ ପ୍ରତିଦ୍ୱନ୍ଦୀଙ୍କ ଠାରୁ ଆଗୁଆ ରହିଥିବା ଜଣାପଡିଛି

ବର୍ଉମାନ ସୁଛା ଏନ୍ଡିଏ ପ୍ରାର୍ଥୀମାନେ ଆଗୁଆ ଥିବାବେଳେ ମହାମେଙ୍କ ପ୍ରାର୍ଥୀ ଦ୍ୱିତୀୟ ସ୍ଥାନରେ ଥିବା ଜଶାପଡିଛି

ପ୍ରତିଦିନ ବିଧାନସଭାକୁ ସାନିଟାଇଜ୍ କରାଯିବ